ମହାନଦୀ ବନ୍ୟା ମହାନଦୀରେ ଆସିପାରେ ବନ୍ୟା

ଅପରପକ୍ଷେ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଭଟ୍ଟାରିକା ମନ୍ଦିର ମଧ୍ଧକୁ ଆଜି ବନ୍ୟାଜଳ ପ୍ରବେଶ କରିଛି

ଭଦ୍ରକ ଜିଲ୍ଲ ଆଖ୍ରଆପଦାରେ ଜଳସ୍ତର ବିପଦ ସଂକେତ ଉର୍କ୍କ୍ରେ ପ୍ରବାହିତ ହେଉଛି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

ଲକ୍ଷ ଲକ୍ଷ ସଂଖ୍ୟକ ଶ୍ରଦ୍ଧାଳ ମହାପ୍ରଭ୍ତଙ୍କର ଏହି ସ୍ୱରୀୟ ବେଶ ଦେଖବା ଲାଗି ପ୍ରରୀରେ ର୍ ହୋଇଛନ୍ତି

ବିଳଧିତ ରାତ୍ରିରେ ତିନିଠାକୁରଙ୍କ ନିଳାଦ୍ରୀ ବିଜେ କରାଯିବ

ଉଦ୍ଧାରକାରୀ ଦଳ ଆକି ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ ଅନ୍ୟ କଣଙ୍କ ପତ୍ତା ମିଳିନାହିଁ ଆଳି ସେମାନଙ୍କର ମୃତ ଦେହକୁ ବ୍ୟବଛେଦ କରାଯାଇଛି